ସେନାବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି

ବନ୍ଧୁକ ଚାଳନାରେ ଲକ୍ଷ୍ୟ ଏବଂ ଦୀପକ କୁମାର ରୌପ୍ୟ ପଦକ ହାସଲ କରିଛନ୍ତି କେରଳ ଫ୍ଲୁଡ୍ ବନ୍ୟା ପ୍ରଭାବିତ କେରଳରେ ପରିସ୍ଥିତି ସୁଧୁରିବାରେ ଲାଗିଛି ବିଭିନ୍ନ ଅଞ୍ଚଳରେ ବନ୍ୟା ଜଳ ସ୍ତର ହ୍ରାସ ପାଉଥିବାରୁ ପରିସ୍ଥିତିରେ ସୁଧାର ଆସୁଛି ଶେଷ ପର୍ଯ୍ୟାୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି

ରେଳ ଏବଂ ସଡ଼କ ପଥରେ ଯାନବାହାନ ଚଳାଚଳ ଆଂଶିକ ଭାବେ ଜାରି କରାଯାଇଛି କୋଚି ନୌବାହିନୀ ବେସ୍ରୁ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରାଯାଇଛି ବିଦ୍ୟୁତ୍ ସରବରାହ ଓ ଯୋଗାଯୋଗ ନେଟୱାର୍କକୁ ପୁନଃସଂସ୍ଥାପିତ କରିବାକୁ ଉଦ୍ୟମ କରାଯାଉଛି ଆସନ୍ତାକାଲି ଉଦ୍ଧାର ଓ ଥଇଥାନ କାର୍ଯ୍ୟ ସଂପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି କେରଳ ରେନ୍ ଆର୍ମି କେରଳରେ ବନ୍ୟା ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ବିପନ୍ନଙ୍କ ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା ବାହିନୀ ନିୟୋଜିତ ରହିବ ଦକ୍ଷିଣ କମାଣ୍ଡ ମୁଖ୍ୟ ଲେଫୁନାଣ୍ଟ ଜେନେରାଲ୍ ଡକ୍ଟର ସୋନି ତିରୁବନନ୍ତପୁରମ୍ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସହିତ ସେନାବାହିନୀର ଡାକ୍ତରୀଦଳ ମଧ୍ୟ ସମନ୍ୱୟ ରକ୍ଷା କରି ବିପନ୍ନଙ୍କୁ ଚିକିତ୍ସା ଯୋଗାଇଦେବ ରାକ୍ୟରେ ଥିବା କେତେକ ଦୁର୍ଗମ ଅଞ୍ଚଳକୁ ଯାଇ ସେନାବାହିନୀ ଲୋକମାନଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କୁ ସହାୟତା ଯୋଗାଇ ଦେବ

କେରଳ କିଏସ୍ଟି ବନ୍ୟା ବିଧ୍ୱସ୍ତ କେରଳରେ ଚାଲିଥିବା ରିଲିଫ୍ କାର୍ଯ୍ୟରେ ବନ୍ୟା ପ୍ରପୀଡ଼ିତମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ରିଲିଫ୍ ସାମଗ୍ରୀ ଉପର୍ ମୌଳିକ ବହିଃଶୁଳ୍କ ଏବଂ ସମନ୍ୱିତ ଦ୍ରବ୍ୟ ଏବଂ ସେବା କର ଆଇଜିଏସ୍ଟିକୁ ଛାଡ଼ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ୍ ଟ୍ୱିଟ୍ କରି କହିଛନ୍ତି ଯେ କେରଳର ଏହି ଦୁର୍ଦ୍ଦିନରେ ସମଗ୍ର ଦେଶବାସୀ ସେ ରାଜ୍ୟ ସହ ଅଛନ୍ତି ଏ ନେଇ ଆଜି ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବାର ସମ୍ଭାବନା ରହିଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି

ବନ୍ୟା ପ୍ରପୀଡ଼ିତ କେରଳରେ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ରିଲିଫ୍ ସାମଗ୍ରୀ ଉପରେ ବହିଃଶୁଳ୍କ ଏବଂ ସମନ୍ୱିତ ଦ୍ରବ୍ୟ ଏବଂ ସେବାକାର ଆଇଜିଏସ୍ଟିକୁ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରି ଏକ ପତ୍ର ମଧ୍ୟ ଲେଖିଛନ୍ତି ଏସ୍ସି ଡବୁବି ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନ ପାଇଁ ଇ ପ୍ରାର୍ଥୀପତ୍ର ଦାଖଲ କରିବା ସକାଶେ ଅନୁମତି ପ୍ରଦାନ କରି କୋଲ୍କାତା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି କାଲକାଟା ହାଇକୋର୍ଟ ରାୟ ବିରୁଦ୍ଧରେ ପଶ୍ଚିମବଙ୍ଗ ନିର୍ବାଚନ କମିଶନ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା

ଇଣ୍ଡିଆ ଜାପାନ ଭାରତ ପ୍ରଶାନ୍ତସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା କରିବା ସକାଶେ ସାମୁଦ୍ରିକ ସହଯୋଗ ପରିସରକୁ ପ୍ରସାରିତ କରିବା ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଭାରତ ଓ ଜାପାନ ସହମତ ହୋଇଛନ୍ତି ଗତକାଲି ନୃଆଦିଲ୍ଲୀଠାରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଶାଳୟ ସ୍ତରୀୟ ବାର୍ଷିକ ବୈଠକ ପରେ ଏକ ମିଳିତ ପ୍ରେସ୍ ବିଞ୍ଜପ୍ତିରେ ଏହା କୁହାଯାଇଛି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଜାପାନର ପ୍ରତିରକ୍ଷାମନ୍ତ୍ରୀ ସୁନୋରି ଓନୋଡେରା ଉଭୟ ଦେଶରେ ଶାନ୍ତି ତଥା ସମୃଦ୍ଧି ହାସଲ କରିବାକୁ ହେଲେ ଭାରତ ପ୍ରଶାନ୍ତ ସାଗରୀୟ ଅଞ୍ଚଳରେ ଶାନ୍ତି ବଜାୟ ରହିବା ଆବଶ୍ୟକ ବୋଲି ହୃଦୟଙ୍ଗମ କରିଛନ୍ତି କୋରିଆ ଉପସାଗରୀୟ ଅଞ୍ଚଳର ବିଭିନ୍ନ ଘଟଣାବଳୀ ସମେତ ଭାରତର ପ୍ରଶାନ୍ତ ସାଗରୀୟ ଅଞ୍ଚଳର ପରିସ୍ଥିତି ଉପରେ ଉଭୟ ନେତା ଆଲୋଚନା କରିଥିଲେ ଜାପାନ ଭାରତ ସ୍ୱତନ୍ତ୍ର ସହଯୋଗ ଓ ବିଶ୍ୱ ଭାଗିଦାରୀ ଅନ୍ତର୍ଗତ ଉଭୟ ଦେଶ ମଧ୍ୟରେ ସହଯୋଗକୁ ଆହୁରି ବୃଦ୍ଧି କରିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି ମହାସାଗରୀୟ ନିରାପତ୍ତା କ୍ଷେତ୍ରରେ ସହଯୋଗକୁ ପ୍ରସାରିତ କରିବା ଉଭୟ ଦେଶର ସ୍ୱାର୍ଥ ପାଇଁ ଆବଶ୍ୟକ ବୋଲି ଦୁଇ ଦେଶ ଏ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟକରିବାକୁ ନିଷ୍ପଭି ନେଇଛନ୍ତି

ଗୁଜରାଟ ବିଜେପିର ଉପସଭାପତି ଆଇକେ ଜାଦେଜା କହିଛନ୍ତି ଯେ ବାଜପେୟୀଙ୍କ ଚିତାଭସ୍କକୁ ରାଜ୍ୟର ସାବରମତୀ ତାପ୍ତି ନର୍ମଦା ସରସ୍ତୀ ଏବଂ ମହୀ ନଦୀ ସମେତ ସୋମନାଥର ତ୍ରିବେଶୀ ସଂଗମରେ ବିସର୍ଜିତ କରାଯିବ ଡ୍ରଗ୍ସ ମିଟିଂ ଦେଶର ଉତ୍ତର ଭାଗରେ ଥିବା ରାଜ୍ୟଗୁଡ଼ିକ ନିଶା କାରବାର ସମସ୍ୟାକୁ ସଫଳତାର ସହିତ ଦମନ କରିବା ପାଇଁ ପଞ୍ଚକୁଳାଠାରେ ଏକ ମିଳିତ ସଚିବାଳୟ ପ୍ରତିଷ୍ଠା କରିବାକୁ ନିଷ୍ପଭି ନେଇଛନ୍ତି ଗତକାଲି ଚଣ୍ଡୀଗଡ଼ଠାରେ ସଂପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଏକାଠି ହୋଇ ଏ ସଂକ୍ରାନ୍ତୀୟ ରଣକୌଶଳ ସ୍ଥିର କରିଛନ୍ତି ପଞ୍ଜାବ ସରକାରଙ୍କ ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ବୈଠକରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂ ହରିଆନା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ ଅଂଶ ଗ୍ରହଣ କରିଥିଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠକ୍କର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ସାମିଲ ହୋଇଥିଲେ ବୈଠକରେ ରାଜସ୍ଥାନ ଦିଲ୍ଲୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ର ବରିଷ୍ଣ ପ୍ରଶାସନିକ ଅଧିକାରୀ ଓ ପୁଲିସ୍ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ଏହି ମିଳିତ ସଚିବାଳୟ ପ୍ରତିଷ୍ଠା ହେଲେ ପ୍ରତ୍ୟେକ ରାଜ୍ୟ ନିଜ ନିଜ ମଧ୍ୟରେ ନିଶାକାରବାର ସଂପର୍କିତ ତଥ୍ୟ ଆଦାନ ପ୍ରଦାନ କରିବା ସହିତ ଏହାକୁ ପ୍ରତିହତ କରିବା ପାଇଁ ମିଳିତ ପଦକ୍ଷେପ ଗ୍ରହଣ କରିପାରିବେ

ନିଶାଗ୍ରସ୍ତ ପିଲାମାନଙ୍କର ସଂଖ୍ୟାକୁ ଅକଳନ କରିବା ନିମନ୍ତେ ଏକ ସର୍ଭେ କରିବା ପାଇଁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଏ ନେଇ ମୁଖ୍ୟବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଜଷ୍ଟିସ୍ ଏଏମ୍ ଖାନୱିଲ୍କର ଏବଂ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟକୁ ଅଦାଲତଙ୍କର ପୂର୍ବ ନିର୍ଦ୍ଦେଶନାମା ଆଧାରରେ ଚାରିମାସ ମଧ୍ୟରେ ଏକ ରିପୋର୍ଟ ପ୍ରଦାନ କରିବା ପାଇଁ କହିଛନ୍ତି ସୂଚନାଯୋଗ୍ୟ ଯେ ପିଲାମାନଙ୍କ ମଧ୍ୟରେ ନିଶା ଗ୍ରହଣ କରିବା ଅଭ୍ୟାସ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ଚାରିମାସ ମଧ୍ୟରେ ଏକ ଜାତୀୟ ସର୍ଭେ କରିବା ସହ ନିଶାଗ୍ରସ୍ତ ପିଲାମାନଙ୍କର ଥଇଥାନ ନେଇ ମଧ୍ୟ ଅଦାଲତଙ୍କୁ କହିଛନ୍ତି

ବ୍ୟାଙ୍କଗୁଡ଼ିକରୁ ଟଙ୍କା ସଂଗ୍ରହ କରୁଥିବା ବେସରକାରୀ ସଂସ୍ଥାଗୁଡ଼ିକ ଦିନର ପ୍ରଥମାର୍ଦ୍ଧରେ ସଂଗୃହୀତ ଟଙ୍କାକୁ ପରିବହନ କରିବା ପାଇଁ ମଧ୍ୟ ବିଞ୍ଜପ୍ତିରେ କୁହାଯାଇଛି ଦୁଇଜଣ ସଶସ୍ତ ସୁରକ୍ଷା କର୍ମୀଙ୍କୁ ଟଙ୍କା ପରିବହନ କାର୍ଯ୍ୟରେ ନିୟୋଜିତ କରାଯିବା ପାଇଁ କୁହାଯାଇଛି

ବେଳେବେଳେ ଘରୋଇ ସଂସ୍ଥାଗୁଡ଼ିକ ଦ୍ୱାରା ସଂଗ୍ରହ କରାଯାଇଥିବା ଟଙ୍କାସବୁକୁ ତା' ପରଦିନ ଜମା କରାଯାଉଛି ପିଏମ୍ ଫୋଗାଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଏସିଆନ୍ ଗେମ୍ସରେ ଭାରତ ପକ୍ଷରୁ କୁସ୍ତି ବିଭାଗରେ ପ୍ରଥମଥର ପାଇଁ ମହିଳା ବିଭାଗରେ ସ୍ୱର୍ଷ୍ଣ ପଦକ ଜିତିଥିବା ଭିନେସ୍ ଫୋଗାଟ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଐତିହାସି କୃତି ପାଇଁ ସାରା ଦେଶ ଆନନ୍ଦ ଅନୁଭବ କରିଛି ଏହି ସଫଳତା ଉଦୀୟମାନ ଖେଳାଳିମାନଙ୍କୁ ପ୍ରେରଣା ଦେବ

ଏସିଆଡ୍ ଗେମ୍ ଇଣ୍ଡୋନେସିଆରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାର ତୂତୀୟ ଦିନରେ ଭାରତ ପକ୍ଷରୁ କୁସ୍ତି ଓ ବନ୍ଧୁକ ଚାଳନା ପ୍ରତିଯୋଗୀମାନେ ଆଜି ପଦକ ଜିତିବାର ଆଶା କରାଯାଉଛି

ଦୁଇଟିଯାକ ସ୍ୱର୍ଣ୍ଣ ପଦକ କୁସ୍ତି ବିଭାଗରେ ଭାରତକୁ ମିଳିଛି ବକରଙ୍ଗ ପୁନିଆ ପ୍ରଥମେ କୁସ୍ତି ବିଭାଗରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ପରେ ମହିଳା କୁସ୍ତି ବିଭାଗରେ ଭିନେସ୍ ଫୋଗାଟ୍ ଗତକାଲି ଆଉ ଏକ ସ୍ୱର୍ଷ୍ଣପଦକ ଜିତିଛନ୍ତି